ବସ୍ କର୍ମଚାରୀ ସଂଘ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଥିବା ଫଳରେ ଯାତ୍ରୀମାନେ ଅସ୍ବିଧାର ସମ୍ମୁଖୀନ ହେଉଛନ୍ତି

ବିନିକା ବନ୍ଦ ସୁବର୍ଣ୍ଣପୁର କିଲ୍ଲୁ ବିନିକାଠାରେ ବିପର୍ଯ୍ୟସ୍ତ ସ୍ୱାସ୍ଛ୍ୟ ସମସ୍ୟାକୁ ନେଇ ଚାଲିଥିବା ଆନ୍ଦୋଳନ ଆକି ତୀବ୍ ହୋଇଛି

କିନ୍ତୁ ଗ୍ରାମର ରାସ୍ତା ଅବସ୍ଥା ଶୋଚନୀୟ ଥିବାରୁ ଆମ୍ଚୁଲାନ୍ୱ ଧୂମାମ ଗ୍ରାମ ନିକଟରେ ଆସି ଅଟକି ଯାଇଥିଲା ପରିବାର ବର୍ଗ ଏକ ବାଇକ୍ରେ ଗର୍ଭବତୀଙ୍କୁ ବସାଇ ଠେଲି ଠେଲି ଏକ କିଲୋମିଟର କାଦୁଅ ରାସ୍ତାରେ ବହୁ କଷରେ ଆଶିବାକୁ ବାଧ ହୋଇଥିଲେ

ବର୍ତ୍ତମାନ ଉଭୟ ମା ଓ ନବଜାତ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି

ଏହାର ପ୍ରଭାବରେ ଆକି ରାତିର୍ ଉତ୍ତର ଓଡ଼ିଶାରେ ବର୍ଷା ଲାଗିରହିବ